ଯାହାଦ୍ୱାରା ଲୋକେ ପ୍ରାର୍ଥୀଙ୍କ ଅପରାଧକ ପୃଷଭମି ସଂପର୍କରେ ଜାଶିପାରିବେ

କେନ୍ଦ୍ରମନ୍ତୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଧାନକିଶା ନେଇ ଓଡ଼ିଶା କ୍ୟାବିନେଟ୍ ନିଷ୍ବଭିରେ କିଛି ନୂତନତ୍ୱ ନାହିଁ

ସେଥିପାଇଁ ଓଡ଼ିଶାର ଚାଷୀମାନଙ୍କ ମହଲରେ ବିରୋଧାଭାଷ ରହିଛି

ଫଳରେ ବିଭିନ୍ନ ଅଦାଲତରେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି

ଆଇନ ଗୁରୁବାର ଦିନ ନବୀନ ନିବାସ ଘେରାଉ କରାଯିବ ବୋଲି ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷର୍ କୁହାଯାଇଛି

ମୂତାହାତ ଲୋକମାନେ ଆସୁଥିବା ଏକ ଟାଟାମ୍ୟାଜିକ୍ ଗାଡିଟି ରାସ୍ତାକଡ ନାଳ ଭିତରକ୍ ଖସି ପଡିଥିଲା

ଆହତମାନଙ୍କଚ ଚନ୍ଦନପୁର ଡାକ୍ତରଖାନାରେ ଚିକିସ୍

ଦେଶର ଦ୍ରତତମ ଧାବକ ଅମୀୟ ମଲ୍କିକ ଆକର୍ଷଣର କେନ୍ଦ୍ରବିଦୁ ରହିବେ ଦୀର୍ଘଦିନ ପରେ ତାଙ୍ଙୁ ଟ୍ରାକ୍ରେ ଦେଖିବାକ ମିଳିବ

ଫଳରେ ଅଗ୍ରିଶମ ବିଭାଗରୁ ପାଉଥିବା ସେବାରୁ ଜନସାଧାରଣ ବଂଚିତ ହୋଇଛନ୍ତି